ହଟଗୋଳ ଯୋଗୁ ଗୃହରେ ଆକିର ପ୍ରଥମାର୍ବ୍ଧ ବୈଠକରେ କୌଣସି କାର୍ଯ୍ୟକ୍ରମ ସ୍ୟଚାର୍ରର୍ରପେ ସମ୍ମାଦିତ ହୋଇପାରିନାହି

ଏନେଇ ବିଧାନସଭାରେ ସାମାଜିକ ସୁରକ୍ଷା ମନ୍ତୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି

ଏହା ହେଉଛି ଦେଶର ସର୍ବୋଚ ପ୍ରତିମ୍ରିତି

ଇଣ୍ଟରନେଟ୍ ଜରିଆରେ ହାତ ପାହାନ୍ତାରେ ଜନସେବା ଉପଲହ କରାଯାଉଛି

ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କ ଶ୍ରଭେଛା ଜଣାଇଛନ୍ତି କେନ୍ଦ୍ରମନ୍ତୀ ପ୍ରତାପ ଷଡଙଙୀ

ପରୀକ୍ଷା ପାଇଁ ଓଡ଼ିଶା ମାଧ୍ଧମିକ ଶିକ୍ଷା ବୋର୍ଡ ପକ୍ଷର୍ର ଏଥର ବହୁବିଧ ପଦକ୍ଷେପମାନ ଗ୍ରହଶ କରାଯାଇଛି

ତେବେ ପରୀକ୍ଷା ଆଉ ଅକ୍ବଦିନ ଥିବାର୍ ଚାପମ୍ପକ୍ତ ହୋଇ ଏହିଦିନମାନଙ୍କରେ ସମୟର ସୁବିନିଯୋଗ କରି ବିଷୟବସ୍ତୁକୁ ସଠିକ୍ ଭାବେ ଅଭ୍ୟାସ କରିବାକୁ ଶିକ୍ଷାବିତ୍ମାନେ ପରାମର୍ଶ ଦେଇଛନ୍ତି

ପରୀକ୍ଷାକୁ ସୁଚାରୁର୍ରପେ ସଞାଳନ କରିବା ପାଇଁ ତ୍ରିସ୍ତରୀୟ ସ୍କାଡ ଗଠନ କରାଯାଇଛି